ରାଜ୍ୟ ବିଧାନସଭାକୁ ନିଲମ୍ବନ ଅବସ୍ଥାରେ ରଖାଯାଇଛି ରାଜ୍ୟରେ ଏକ ସ୍ଥିର ସରକାର ଗଠନ ପାଇଁ ସବୁ ପ୍ରକାର ଉଦ୍ୟମ କରିବା ସଡ୍ଫେ ଏହା ସମ୍ଭବ ନ ହେବାରୁ ସାଂପ୍ରତିକ ପରିସ୍ଥିତିରେ ରାଷ୍ଟ୍ରପତି ଶାସନ ଜାରି ଏକମାତ୍ର ଉପାୟ ବୋଲି ବିଚାର କରି ରାଜ୍ୟପାଳ ଭଗତ ସିଂ କୋଶିଆରୀ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେଇଥିଲେ ଏହି ରିପୋର୍ଟ ଆଧାରରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି କରାଯାଇଛି ରାଜ୍ୟରେ ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ପରେ ବିଜେପି ଶିବସେନା ମେଣ୍ଟକୁ ପୂର୍ଣ୍ଣ ସଂଖ୍ୟାଗରିଷ୍ଣତା ମିଳିଥିଲେ ମଧ୍ୟ ଶିବସେନା ସରକାର ଗଠନ ପାଇଁ ସହଯୋଗୀ ଦଳ ସହ ମୁଲଚାଲ କରିବାରୁ ସରକାର ଗଠନ ସମ୍ଭବ ହୋଇନଥିଲା କଂଗ୍ରେସ ଏବଂ ଏନ୍ସିପି ସହାୟତାରେ ଶିବସେନା ସରକାର ଗଠନ ପାଇଁ ଉଦ୍ୟମ କରିଥିଲେ ହେଁ ତାହା ସମ୍ଭବ ହୋଇନଥିଲା ଏହି ତିନିଦଳ ମଧ୍ୟରେ ନିର୍ଦ୍ଧାରିତ ସମୟରେ ଏ ନେଇ କୌଣସି ନିଷ୍ପଭି ନିଆଯାଇ ପାରିନଥିଲା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର ମନ୍ତ୍ରିମଣ୍ଡଳର ଏକ ବୈଠକରେ ରାଜ୍ୟପାଳଙ୍କ ରିପୋର୍ଟ ଉପରେ ଆଲୋଚନା କରାଯାଇଥିଲା ରାଜ୍ୟପାଳଙ୍କ ସୁପାରିଶ ଅନୁସାରେ ରାଷ୍ଟ୍ରପତି ଶାସନ ଜାରି କରିବାକୁ ମନ୍ତ୍ରିମଣ୍ଡଳ ଅନୁମୋଦନ କରିବା ସହ ରାଷ୍ଟ୍ରପତିଙ୍କ ନିକଟକୁ ପ୍ରସ୍ତାବ ପଠାଯାଇଥିଲା ରାଷ୍ଟ୍ରପତି ମନ୍ତ୍ରିମଣ୍ଡଳର ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ଏହି ନିଷ୍ପଭିରେ କ୍ଷୁହ୍ଧ ହୋଇ ଶିବସେନା ସୁପ୍ରିମକୋର୍ଟରେ ଆବେଦନ କରିଛି ଦଳ ପକ୍ଷରୁ କୁହାଯାଇଛି ଯେ ଏନ୍ସିପି ଓ କଂଗ୍ରେସ ସମର୍ଥନରେ ଏକ ମିଳିତ ସରକାର ଗଠନ ପାଇଁ ଦଳ ପକ୍ଷରୁ ଉଦ୍ୟମ ହେଉଥିବା ବେଳେ ରାଜ୍ୟପାଳ ଏଥିପାଇଁ ଯଥେଷ୍ଟ ସମୟ ଦେଇନଥିଲେ କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜୱାଲା ମହାରାଷ୍ଟ୍ର ରାଜ୍ୟପାଳଙ୍କ ଏହି ନିଷ୍ପଭିକୁ ସମାଲୋଚନା କରିଛନ୍ତି ରାଜ୍ୟପାଳଙ୍କ ଏଭଳି ପଦକ୍ଷେପ ସାୟିଧାନିକ ବ୍ୟବସ୍ଥାର ବିରୁଦ୍ଧାଚରଣ କରୁଛି ବୋଲି ସେ କହିଛନ୍ତି ପିଏମ୍ ବ୍ରିକ୍ସ ଆଜିଠାରୁ ବ୍ରାଜିଲର ରାଜଧାନୀ ବାସିଲିଆରେ ଏକାଦଶ ବ୍ରିକ୍ସ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ ବ୍ରାଜିଲ ରୁଷିଆ ଭାରତ ଚୀନ୍ ଓ ଦକ୍ଷିଣ ଆଫ୍ରିକାକୁ ନେଇ ଗଠିତ ଏହି ସଂଗଠନ ବ୍ରିକ୍ସ ଭାବେ ପରିଚିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥିରେ ଯୋଗଦେବା ପାଇଁ ଇତିମଧ୍ୟରେ ଯାତ୍ରା ଆରମ୍ଭ କରିଛନ୍ତି ସେ ଆଜି ଅପରାହୁରେ ସେଠାରେ ପହଞ୍ଚବାର କାର୍ଯ୍ୟକ୍ରମ ରହିଛି ଏହି ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ବ୍ରିକ୍ନ ବ୍ୟାପାର ପରିଷଦ ନୂଆ ଉନ୍ନୟନ ବ୍ୟାଙ୍କ ଗଠନ ପ୍ରସଙ୍ଗ ଏବଂ ଅନ୍ୟାନ୍ୟ ଦ୍ୱିପାକ୍ଷିକ ଓ ବହୁପାକ୍ଷିକ ପ୍ରସଙ୍ଗରେ ବ୍ରିକ୍ନ ନେତାମାନଙ୍କ ସହ ଆଲୋଚନା କରିବେ ସମ୍ମିଳନୀ ପୂର୍ବରୁ ବ୍ରିକ୍କ ରାଷ୍ଟ୍ରର ମନ୍ତ୍ରୀମାନେ ବିଭିନ୍ନ କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ଆଲୋଚନା କରି ପ୍ରସ୍ତାବମାନ ଚୂଡ଼ାନ୍ତ କରିଛନ୍ତି ବିଶେଷକରି ଆର୍ଥିକ ଓ ବାଶିଜ୍ୟିକ କ୍ଷେତ୍ରରେ ସହଯୋଗ ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଛି ବ୍ରାଜିଲରୁ ଆମ ପ୍ରତିନିଧି ଜଣାଇଛନ୍ତି ଯେ ଏଥର ଶିଖର ସମ୍ମିଳନୀରେ ବିଜ୍ଞାନ ପ୍ରଯୁକ୍ତି ଅଭିନବତା ଡିଜିଟାଲ ଅର୍ଥନୀତି କ୍ଷେତ୍ରରେ ସହଯୋଗ ଆତଙ୍କବାଦ ବିରୁଦ୍ଧରେ ଲଢ଼େଇ ବେଆଇନ ଅର୍ଥ କାରବାର ଏବଂ ଡିଜିଟାଲ କାରବାର କ୍ଷେତ୍ରରେ ଚୋରି ଓ ଅନୁପ୍ରବେଶ ରୋକିବା ଉପରେ ବିଶେଷ ଗୁରୁତ୍ୱ ଦିଆଯିବ ଏକ ନୂଆ ଉନ୍ନୟନ ବ୍ୟାଙ୍କ ପ୍ରତିଷ୍ଠା ପାଇଁ ବ୍ରିକ୍ସ ରାଷ୍ଟ୍ରଙ୍କ ପକ୍ଷରୁ ଯେଉଁ ଉଦ୍ୟମ ଚାଲିଛି ସେଥିରେ ଭାରତର ସ୍ୱାର୍ଥ ଓ ସହଯୋଗ ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ଗୁରୁତ୍ୱଦେବେ ଦିନସାରା ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ପରେ ପ୍ରଧାନମନ୍ତ୍ରୀ ବ୍ରାଜିଲ ରାଷ୍ଟ୍ରପତି କେଆର ବଲସୋନାରୋଙ୍କ ପକ୍ଷରୁ ଆୟୋଜିତ ଏକ ସମ୍ବର୍ଦ୍ଧନା ସଭା ଓ ନୈଶ୍ୟ ଭୋଜିରେ ଅଂଶଗ୍ରହଣ କରିବେ

ଗତକାଲି ଆବୁଧାବୀଠାରେ ପୁଞ୍ଜିନିବେଶକାରୀଙ୍କୁ ଉଦ୍ବୋଧନ ଦେବା ଅବସରରେ ସେ କହିଛନ୍ତି ଏବେ ଭାରତ ବିଶ୍ୱର ଶ୍ରେଷ୍ଠ ଦଶ ପୁଞ୍ଜି ଆକର୍ଷଣକାରୀ ରାଷ୍ଟ୍ରଙ୍କ ମଧ୍ୟରେ ରହିଛି ଭାରତ ଏବେ ବିଶ୍ୱର ତୂତୀୟ ସର୍ବାଧିକ ଉର୍ଜା ବ୍ୟବହାରକାରୀ ରାଷ୍ଟ୍ର ହୋଇଥିବାରୁ ଏ କ୍ଷେତ୍ରରେ ପୁଞ୍ଜି ନିବେଶ ପାଇଁ ନିବେଶକମାନେ ଆଗ୍ରହ ପ୍ରକାଶ କରୁଛନ୍ତି ମଣିପୁର ସିଏମ୍ ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବୀରେନସିଂ କହିଛନ୍ତି ଯେ ନାଗା ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ସରକାର ଯେଉଁ ଉଦ୍ୟମ କରୁଛନ୍ତି ତାହାକୁ ରାଜ୍ୟର ଜନସାଧାରଣ ଓ ସଂଗଠନ ସମୂହ ସମର୍ଥନ କରିବାର ଆବଶ୍ୟକତା ରହିଛି ଏହି କଥାବାର୍ତ୍ତା ପ୍ରକ୍ରିୟା ସମୟରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବାକୁ ସେ ପରାମର୍ଶ ଦେଇଛନ୍ତି ଆସନ୍ତା ରବିବାର ବିଭିନ୍ନ ପକ୍ଷଙ୍କ ସହ ଏ ନେଇ ଯେଉଁ କଥାବାର୍ତ୍ତା ହେବ ତାହାକୁ ଆଧାର କରି ନାଗାଚୁକ୍ତି ସ୍ୱାକ୍ଷରିତ ହେବ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସବୁପକ୍ଷଙ୍କ ସ୍ୱାର୍ଥରକ୍ଷା ଉପରେ ଗୁରୁତ୍ୱ ଦେବାକୁ ପ୍ରତିଶ୍ରତି ଦେଇଛନ୍ତି ତେଣୁ ଏ ରାଜିନାମାକୁ ନେଇ ମଣିପୁରରେ କୌଣସି ରାଜ୍ୟ ସ୍ୱାର୍ଥ ବିରୋଧୀ କାର୍ଯ୍ୟ ନ କରିବାକୁ ସେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ଜୟଶଙ୍କର ପ୍ୟାରିସ୍ ଡିଜିଟାଲ କ୍ଷେତ୍ରରେ ଆତଙ୍କବାଦୀଙ୍କ ପ୍ରବେଶକୁ ରୋକିବା ପାଇଁ ଦ୍ୱିପାକ୍ଷିକ ଏବଂ ବହୁପାକ୍ଷିକ ସହଯୋଗ ଉପରେ ଭାରତ ଗୁରୁତ୍ୱାରୋପ କରିଛି ପ୍ୟାରିସ୍ ଶାନ୍ତି ଫୋରମ୍ର ଏକ ବୈଠକରେ ଉଦ୍ବୋଧନ ଦେବା ଅବସରରେ ବୈଦେଶିକ ମନ୍ତ୍ରୀ ଏସ୍ଜୟଶଙ୍କର କହିଛନ୍ତି ଏହି ସଂଗଠନର ସଭ୍ୟମାନେ ସାଇବର ସ୍ୱେସ୍ ଡିଜିଟାଲ୍ ବ୍ୟବସ୍ଥା ଏବଂ ଇ ପ୍ରଶାସନ ଆଦି କ୍ଷେତ୍ରରେ ଆତଙ୍କବାଦୀ ସଂଗଠନ ଏବଂ ନ୍ୟସ୍ତସ୍ୱାର୍ଥ ଗୋଷୀ ଯେପରି ପ୍ରବେଶ ନ କରନ୍ତି ସେଥିପାଇଁ ଆବଶ୍ୟକ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରିବା ଉଚିତ ଡିଜିଟାଲ୍ ଦୁନିଆ ଏବେ ପ୍ରତ୍ୟେକ ଦେଶର ସାମାଜିକ ଓ ଆର୍ଥିକ ବିକାଶର ମାଧ୍ୟମ ପାଲଟିଛି ଏହାର ନିରାପତ୍ତା ଏବଂ ବିଶ୍ୱସନୀୟତାକୁ ସୁଦୃଢ଼ କରିବାର ସମୟ ଆସିଛି ଏଥିପାଇଁ ଆବଶ୍ୟକ ପ୍ରଯୁକ୍ତି ବିଦ୍ୟା ବାହାର କରିବା ଉପରେ ମଧ୍ୟ ସେ ଗୁରୁତ୍ୱ ଦେଇଛନ୍ତି ଶ୍ରୀ ଜୟଶଙ୍କର ଏହି ଅବସରରେ ଫ୍ରାନ୍ନ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରିଚ୍ଛନ୍ତି ଷ୍ଟର୍ମ ବେଙ୍ଗଲ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ଉତ୍ତର ଚବିଶ ପ୍ରଗଣା ଜିଲ୍ଲାର ବୁଲ୍ବୁଲ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ଆକାଶମାର୍ଗରୁ ପରିଦର୍ଶନ କରିବେ ଏହାଛଡ଼ା ସେ ଜିଲ୍ଲା ପ୍ରଶାସନର ଅଧିକାରୀମାନଙ୍କ ସହ ରିଲିଫ୍ ଏବଂ ଥଇଥାନ ବ୍ୟବସ୍ଥା ସଂପର୍କରେ ମଧ୍ୟ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟ ମଧ୍ୟ ଆଜି ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିବେ ବାତ୍ୟାଞ୍ଚଳର ରିଲଫ୍ ଓ ଥଇଥାନ କାର୍ଯ୍ୟ ତଦାରଖ କରିବାକୁ ଇତିମଧ୍ୟରେ ରାଜ୍ୟ ସରକାର ମୁଖ୍ୟସଚିବଙ୍କ ଅଧ୍ୟକ୍ଷତାରେ ଏକ ଟାସ୍କଫୋର୍ସ ଗଠନ କରିଛନ୍ତି ସୁଦୀପ୍ ଡାଏଡ୍ ଭାରତୀୟ ସୂଚନା ସେବାର ବରିଷ୍ଣ ଅଧିକାରୀ ସୁଦୀପ ବାନାର୍ଜୀଙ୍କର ଗତକାଲି ରାତିରେ କଲକାତାଠାରେ ପରଲୋକ ଘଟିଛି

ସେ ଆକାଶବାଣୀ ଦିଲ୍ଲୀ ଓ କଲକାତା ସମେତ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ବିଭିନ୍ନ ପ୍ରଭାଗରେ କାର୍ଯ୍ୟ କରିଥିଲେ

ଗତକାଲି ଏହି ଉପଲକ୍ଷେ ନ୍ତଆଦିଲ୍ଲୀର ଆକାଶବାଣୀ ପରିସରରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ଏଥିରେ ସୂଚନା ଓ ପ୍ରସାରଣ ସଚିବ ଅମିତ ଖରେ ଜନସାଧାରଣଙ୍କୁ ଖବର ଜଣାଇବାରେ ଆକାଶବାଣୀର ଭୂମିକାକୁ ଉଚ୍ଚପ୍ରଶଂସା କରିଥିଲେ ଏହି ଅବସରରେ ଆକାଶବାଣୀ ଜାମ୍ମୁ ଓ ଶିମଳା କେନ୍ଦ୍ରକୁ ରେଡିଓ କାର୍ଯ୍ୟକ୍ରମ ପାଇଁ ପୁରସ୍କୃତ କରାଯାଇଥିଲା ଆକାଶବାଣୀର ମହାନିର୍ଦ୍ଦେଶକ ଏଫ୍ସହରିଆର ଏବଂ ଅନ୍ୟାନ୍ୟ ବରିଷ୍ଣ ଅଧିକାରୀମାନେ ଯୋଗଦେଇଥିଲେ

ଏହି ଅବସରରେ ଫଟୋ ପ୍ରଦର୍ଶନୀ ଆଲୋଚନାଚକ୍ର ସମାବେଶ ସମ୍ମିଳନୀ ଏବଂ ଗୁରୁ ନାନକଙ୍କ ଉପରେ ବୃତ୍ତଚିତ୍ରମାନ ପ୍ରଦର୍ଶିତ ହୋଇଥିବାର ଖବର ମିଳିଛି କେତେକ ସ୍ଥାନରେ ମଧ୍ୟ ଏହି ଅବସରରେ ଗୁରୁବାଣୀ ପାଠ କରାଯିବା ସହ ସ୍ୱାସ୍ଥ୍ୟସେବା ଶିବିର ଏବଂ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ଗୁରୁ ନାନକଙ୍କ ବାଶୀକୁ ପ୍ରଚାର ଓ ପ୍ରସାର କରିବା ପାଇଁ ଏହାକୁ ବିଭିନ୍ନ ଭାଷାରେ ଅନୁବାଦ କରାଯାଉଛି

ଏବର୍ଷ ଗୁରୁ ନାନକ କ୍ଷୟନ୍ତୀ ଅବସରରେ ଐତିହାସିକ କର୍ତ୍ତାରପୁର କରିଡର ଖୋଲିବା ଏକ ବିରଳ ସଂଯୋଗ ପାକିସ୍ତାନ ଅନ୍ତର୍ଗତ କର୍ତ୍ତାରପୁରଠାରେ ଥିବା ଗୁରୁ ନାନକଙ୍କ ଶେଷ ବିଶ୍ରାମସ୍ଥଳକୁ ଏହି କରିଡର ଦେଇ ହଜାର ହଜାର ଶ୍ରଦ୍ଧାଳୁ ଦର୍ଶନ କରିବାର ସୁଯୋଗ ପାଇଛନ୍ତି ବ୍ୟାଡମିଣ୍ଟନ ହଂକ ଓପନ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ପୁରୁଷ ସିଙ୍ଗିଲ୍ସ ମୁଖ୍ୟ ପର୍ଯ୍ୟାୟକୁ ଭାରତୀୟ ଖେଳାଳି ସୌରଭ ବର୍ମା ଉନ୍ନୀତ ହୋଇଛନ୍ତି ଗତକାଲି ଅନୁଷ୍ଠିତ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ ସୌରଭ ଥାଇଲାଣ୍ଡର ଟାନୋଙ୍ଗେସାକ ସେନ୍ନୋମ୍ଭୁନସକ୍ ଓ ଫ୍ରାନ୍କର ଲୁକାସ କ୍ଲେରବାଉଟଙ୍କୁ ପରାସ୍ତ କରିଥିଲେ ସେହିଭଳି ଆଜିଠାରୁ ଆରମ୍ଭ ହେଉଥିବା ମୁଖ୍ୟ ପର୍ଯ୍ୟାୟରେ ଭାରତର କିଦାଧି ଶ୍ରୀକାନ୍ତ ବିସାଇପ୍ରଣୀତ ସମୀର ବର୍ମା ଏଚ୍ଏସ୍ ପ୍ରଣୟ ଓ ପାରୁପଲ୍ଲୀ କାଶ୍ୟପ ଭାଗ ନେବେ

ବ୍ୟାଡମିଣ୍ଟନ ର୍ୟାଙ୍କିଙ୍ଗ୍ ବିଶ୍ୱ ବ୍ୟାଡମିଣ୍ଟନ ଫେଡେରେସନ୍ ପକ୍ଷରୁ ଗତକାଲି ଜାରି କରାଯାଇଥିବା ଖେଳାଳି ମାନ୍ୟତା ତାଲିକାରେ ଭାରତର ବିସାଇପ୍ରଣୀତ ଗୋଟିଏ ସ୍ଥାନ ଉପରକୁ ଉନ୍ନୀତ ହୋଇ ଦଶମ ସ୍ଥାନରେ ପହଞ୍ଚୁଛନ୍ତି ସେହିଭଳି ସମୀର ବର୍ମା ଷୋଡ଼ଶ ସ୍ଥାନକୁ ଉନ୍ନୀତ ହୋଇଛନ୍ତି

ମହିଳା ବର୍ଗରେ ପିଭି ସିନ୍ଧୁ ଷଷ୍ଠ ଓ ସାଇନା ନେହୱାଲ ନବମ ସ୍ଥାନ ବଜାୟ ରଖିଛନ୍ତି